ମୋଦି ସରକାର ଓଡ଼ିଶାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି

ଏହାଦ୍ୱାରା କରୋନା ଆକ୍ରାନ୍ତଙ୍ଙ ଚିକିହା ତଥା ସୁବିଧା ଅସୁବିଧା ସମ୍ମର୍କରେ ସମାନଙ୍କର ସମ୍ମର୍କୀୟ ଅବଗତ ହୋଇପାରିବେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବିଙ୍କାନ ଓ କାରୀଗରି ବିଭାଗ ସଚିବ ମନୋକ ମିଶ୍ର ଏହି ସୂଚନା ଦେଇଛନ୍ତି

ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ

ସେଠାରେ ପୁରୀ ଅତିରିକ୍ତ ଏସ୍ପି ପୂର୍ଶ୍ଷଚନ୍ଦ୍ର ପ୍ରଧାନ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ ତେବେ ସ୍ୱର୍ଯ୍ୟା୍ଡ ପରେ ତାଙ୍କର ଶେଷକୃତ୍ୟ ସମ୍ମନ୍ନ ହୋଇଥିବା ଦୃଷ୍କିରୁ ତୋପସଲାମୀ ଦିଆଯାଇ ନାହିଁ

ତାଙ୍କର ଭାସ୍କର୍ଯ୍ୟ କଳା ଲାଗି ପଦ୍କଶ୍ରୀ ପଦ୍କଭୂଷଣ ଓ ପଦ୍କବିଭୂଷଣ ପୁରସ୍କାର ସମେତ ବହୁ ସମ୍ମାନରେ ସମ୍ମାନିତ ହୋଇଥିଲେ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ଏଥପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଖିଂ କାରି କରାଯାଇଛି